ସେହିପରି ସୁନ୍ଦରଗଡ଼ରୁ ଚିହ୍ବଟ ସମସ୍ତ ଆକ୍ରାନ୍ତ ରାଉରକେଲାର ନାଲାରୋଡ୍ର ବୋଲି ଜଶାପଡ଼ିଛି

ଆଜି ସକାଳୁ ବ୍ଲକ ପ୍ରଶାସନ ସହାୟତାରେ ସେମାନଙ୍ଙୁ ଘରକୁ ପଠାଯିବ

ଏହାଛଡ଼ା ମୟରଭଞ୍ଞ ବାଲେଶ୍ୱର ଭଦ୍ରକ ଯାକପୁର କଗତସିଂହପୁର ଏବଂ କେନ୍ଦ୍ରାପଡ଼ା କିଲ୍ଲାର ଗୋଟିଏ ଦୁଇଟି ସ୍ତାନରେ ପ୍ରବଳ ବର୍ଷା ହୋଇପାରେ